ବ୍ରିଟେନ୍ରେ ଆଜି ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଛି

ପିଏମ୍ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନାଗରିକ ସଂଶୋଧନ ବିଲ୍ ଗୃହୀତ ହୋଇଥିବାରୁ ଆସାମର ଜନସାଧାରଣ ଏହାକୁ ନେଇ ବିବ୍ରତ ହେବା ଉଚିତ୍ ନୁହେଁ ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ଅଧିକାର ଅନନ୍ୟ ପରିଚୟ ଓ ସୁନ୍ଦର ସଂସ୍କୃତିକୁ କେହି ସେମାନଙ୍କଠାରୁ ଛଡେଇ ନେଇପାରିବେ ନାହିଁ ଓ ଏହା ବଳବତ୍ତର ରହିବ

ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କଂଗ୍ରେସ ପାର୍ଟି ସରକାରଙ୍କ ପ୍ରତି ଈର୍ଷା ମନୋଭାବ ପୋଷଣ କରୁଛି ଶ୍ରୀ ଯୋଶୀ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ବିଲ୍ ସମ୍ବନ୍ଧୀୟ ସମସ୍ତ ବିଷୟ ସ୍ୱଷ୍ଟ କରିସାରିଛନ୍ତି ଓ ପଡୋଶୀ ଦେଶଗୁଡ଼ିକରୁ ଆସିଥିବା ଧାର୍ମିକ ସଂଖ୍ୟାଲଘୁମାନଙ୍କୁ କେବଳ ନାଗରିକତ୍ୱ ଦିଆଯିବା ପାଇଁ ବିଲ୍ ଉଦ୍ଧୀଷ୍ଟ ବୋଲି ସେ କହିଛନ୍ତି

ବିଲ୍ ଉପରେ ସଂଶୋଧନ ପାଇଁ ବିରୋଧୀଦଳ ଗୁଡ଼ିକର ପ୍ରସ୍ତାବ ରାଜ୍ୟସଭାରେ କାଟ୍ ଖାଇଯାଇଥିଲା ରାଜ୍ୟସଭାରେ ବିଲ୍ ସମ୍ଭନ୍ଧୀୟ ବିତର୍କରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଏହି ବିଲ୍ ମୁସଲମାନମାନଙ୍କ ବିରୁଦ୍ଧରେ ଉଦ୍ଦିଷ୍ଟ ନୁହେଁ

ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଏନ୍ଡିଏ ସରକାର ସେମାନଙ୍କର ସାଂସ୍କୃତିକ ସାମାଜିକ ଓ ଭାଷାଗତ ପରିଚୟକୁ ସୁରକ୍ଷିତ ରଖିବାକୁ ପ୍ରତିଶ୍ରତିବଦ୍ଧ ପୂର୍ବରୁ କଂଗ୍ରେସ ବାମପନ୍ଥୀଦଳ ତୂଣମୂଳକଂଗ୍ରେସ ସମାଜବାଦୀ ପାର୍ଟି ଡିଏମ୍କେ ବହୁଜନ ସମାଜ ପାର୍ଟି ଆର୍ଜେଡି ଏନ୍ସିପି ଓ ଟିଆର୍ଏସ୍ ବିଲ୍କୁ ଅଣ ସମ୍ଭିଧାନିକ ବୋଲି ଦର୍ଶାଇ ଏହାର ବିରୋଧ କରିଥିଲେ ତ୍ରିପ୍ନରା ପ୍ରୋଟେଷ୍ଟ ତ୍ରିପୁରାରେ ନାଗରିକ ସଂଶୋଧନ ବିଲ୍ ବିରୁଦ୍ଧରେ ଆରମ୍ଭ କରାଯାଇଥିବା ଅନିର୍ଦ୍ଧିଷ୍ଟକାଳୀନ ମିଳିତ ଆନ୍ଦୋଳନକୁ ଆଜି ସକାଳେ ପ୍ରତ୍ୟାହାର କରିନିଆଯାଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ବିପ୍ଳବୀ ନେତାମାନଙ୍କର ଖୁବ୍ଶୀଘ୍ର ଏକ ବୈଠକ ଆୟୋଜନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ପ୍ରତିଶ୍ରତି ଦେବାପରେ ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରିନିଆଯାଇଛି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତିମଣ୍ଡଳର ସହକର୍ମୀମାନେ ଆନ୍ଦୋଳନକାରୀ ନେତାମାନଙ୍କ ସହ ଗତ ସଂଧ୍ୟାରେ ଏକ ବୈଠକରେ ମିଳିତ ହୋଇଥିଲେ

ବରିଷ୍ଠ ଅଧିକାରୀମାନେ ଲଗାତାରଭାବେ ଆଇନ୍ଶ୍ରୁଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍କ ନଜର ରଖିଛନ୍ତି ଦିବ୍ଗଡ ଜିଲ୍ଲାର ଦୁଲିଆଜନ ଥାନା ଭାରପ୍ରାପ୍ତ ଅଧିକାରୀ ବିକ୍ଷୋଭକାରୀମାନଙ୍କ ସହ ସଂଘର୍ଷରେ ଗତକାଲି ଆହତ ହୋଇଥିବାର ଜଣାପଡିଛି

ଆଜି ସମସ୍ତ ସ୍ୱଚ୍ଚଦ୍ରଗାମୀ ଟ୍ରେନ୍ଗୁଡ଼ିକୁ ବାତିଲ କରାଯାଇଛି ଇତିମଧ୍ୟରେ ଆଜି ଗୋହାଟୀ ଓ ଅଗରତାଲାଠାରେ ଖେଳାଯିବାକୁ ଥିବା ରଣଜୀ ଟ୍ରଫିର ଚତୁର୍ଥଦିନର ଖେଳକୁ ବାତିଲ କରିଦିଆଯାଇଛି

ବିସିସିଆଇ ସାଧାରଣ ସମ୍ପଦାକ ସବା କରିମ୍ ନୁଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଚନ୍ତି ରାଜ୍ୟ କ୍ରିକେଟ୍ ସଂଘର ପରାମର୍ଶ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଝାଡ଼ଖଣ୍ଡ ପୁଲିଙ୍ଗ ଝାଡ଼ଖଣ୍ଡର ତୃତୀୟପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣଭାବେ ଆଗେଇ ଚାଲିଛି

ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରାଞ୍ଚ ରାମଗଡ଼ ହଜାରୀବାଗ କୋଡରମା ବୋକାରୋ ଚତ୍ରା ଗିରିଡି ଓ ଷଡେଇକଳା ଖରସୁଆଁ ଅନ୍ତର୍ଭୁକ୍ତ

ପ୍ରଧାନ ବିଚାରପତି କଷ୍ଟିସ୍ ଏସ୍ଏବୋଗଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏକ ଜନସ୍ୱାର୍ଥ ସମ୍ଭଳିତ ମାମଲାର ଶୁଣାଶି କରି ଏହି ରାୟ ଦେଇଛନ୍ତି ଏହି ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ଏନଜୀର ଓ ସଂଜୀବ ଖାନ୍ନା ମଧ୍ୟ ସଦସ୍ୟ ଅଛନ୍ତି ଏହି ଆବେଦନଟି ଗତ ସପ୍ତାହରେ ଦାଏର ହୋଇଥିଲା ତେଲେଙ୍ଗାନା ସରକାର ଅଭିଯୁକ୍ତମାନଙ୍କର ସଂଘର୍ଷରେ ମୃତ୍ୟୁ ଘଟାଣାକୁ ଯଥାର୍ଥ ଦର୍ଶାଇ ଅଭିଯୁକ୍ତମାନେ ପୁଲିସଠାରୁ ଅସ୍ତ୍ରଶସ୍ତ ଛଡାଇ ନେଇ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ବରିଷ୍ଣ ଓକିଲ ମୁକୁଲ ରୋହତଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ହୋଇ କହିଛନ୍ତି ପୁଲିସ କର୍ମଚାରୀମାନଙ୍କ ଦେହରେ ଯଦିଓ ଗୁଳି ବାଜିନାହିଁ ତେବେ ଭିଯୁକ୍ତମାନଙ୍କ ଦ୍ୱାରା ଟେକାପଥର ମାଡ଼ରେ ପୁଲିସ କର୍ମଚାରୀମାନେ ଆହତ ହୋଇଛନ୍ତି ଆନ୍ଧ୍ରା ଦିଶା ଆକୁ ଆନ୍ଧ୍ରପ୍ରଦେଶ ସରକାର ମହିଳା ଓ ଶିଶୁମାନଙ୍କର ସୁରକ୍ଷା ପାଇଁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି

ଦିଶା ଆଇନ୍ର ଚିଠାରେ ମହିଳାମାନଙ୍କ ପ୍ରତି ଜଘନ୍ୟ ଅପରାଧ କ୍ଷେତ୍ରରେ ମୃତ୍ୟୁଦଶ୍ଡ ସମେତ କଠୋର ଦଶ୍ଚବିଧାନର ବ୍ୟବସ୍ଥା ରହିଛି ଏହି ଆଇନ୍ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ଓ ମହିଳାମାନଙ୍କୁ ହଇରାଣ ହରକତ କରିବା ଆଦି ଅପରାଧ ପାଇଁ ଦଶ୍ଚବିଧାନର ବ୍ୟବସ୍ଥା ରହିଛି ମାମଲା ଗୁଡ଼ିକର ଦ୍ରୁତ ବିଚାରଲାଗି ରାଜ୍ୟ ସରକାର ପ୍ରତେକ ଜିଲ୍ଲାରେ ସ୍ୱତନ୍ତ ଅଦାଲତମାନ ସ୍ଥାପନ କରୁଛନ୍ତି

ବ୍ରେକ୍ସିଟ୍ ଅଚଳାବସ୍ଥାର ଦୂରୀକରଣ ପାଇଁ ହଠାତ୍ ଏଭଳି ସାଧାରଣ ନିର୍ବାଚନ କରାଯାଉଛି

ଏଥରକ ନିର୍ବାଚନରେ ୟୁରୋପୀୟ ସଂଘରୁ ବ୍ରିଟେନ୍ ଓହରିଯିବା ବିଷୟ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ରହିଛି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଦଳ କଞ୍ଜରଭେଟିଭ୍ ପାର୍ଟିକୁ ବିଜୟୀ କରାଇବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି